ଏହା ପୂର୍ବର୍ ସେ ନେତାଜୀଙ୍କ ଜନୁସ୍ଥାନ ମଧ୍ଧ ପରିଦର୍ଶନ କରିବେ

ମଣିପୁର ଉଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଏଲ ମହାପାତ୍ର ମୁଖ୍ୟ ଅତିଥଭାବେ ଯୋଗଦେଇ ଏହି ଆଲୋଚନାଚକ୍ରକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ

ବୀମା ଓ ସୁକନ୍ୟା ସମୃଦ୍ଧି ଯୋଜନା କ୍ଷେତ୍ରରେ କାଗିଲିପଦର ସମଗ୍ର ରାଜ୍ୟରେ ପ୍ରଥମ ହୋଇଛି

ଜମା ଦେଇ ନାମ ଲେଖାଇଥିଲେ ଚଳିତ ବର୍ଷ ସେମାନେ ପରକ୍ଷୀ ଫି ଦାଖଲ କରି ଆବଶ୍ୟକ ଫର୍ମ ମଧ୍ଧ ପୁରଣ କରିଥିଲେ

ଆକି ସେହି ଛାତ୍ରଛାତ୍ରୀମାନଙ୍କ ଠାରୁ ନିଆଯାଇଥିବା ସମସ୍ତ ଟଙ୍କା ଫେରସ୍ତ ହେବା ପାଇଁ କଥା ହୋଇଥିଲା

ନୁଷାନ ନିଆଯାଇଛି

ପୂର୍ବ ଶତ୍ତାକୁ ନେଇ ଶ୍ରମିକମାନଙ୍କୁ କିଛି ତାମିଲ ଶ୍ରମିକ ହତ୍ୟା କରିଥିବା ସେଠାକାର କିଛି ଓଡିଆ ଶ୍ରମିକ କହିଛନ୍ତି